ଯଦି ସିବିଆଇ ତ୍ଦନ୍ତ କରା ନ ଯାଏ ତେବେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ବିଜେପି ମୁଖପାତ୍ର ପୀତାୟର ଆଚାର୍ଯ୍ୟ ଏକ ସାମ୍ଘାଦିକ ସମ୍ମିଳନୀରେ ଅଭିଯୋଗ ପ୍ରକାଶକରିଛନ୍ତି ରାଜ୍ୟ ସରକାର କଥା କଥାରେ କମିଶନ ବସାଉଛନ୍ତି ମାତ୍ର ସେଥିରୁ କୌଣସି ସୁଫଳ ମିଳୁନାହିଁ

ଏହା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି

ଘରେ ଘରେ ଖ୍ରିପିଠା ରେ ମହକି ଯାଉଛି ପରିବେଶ

କିଲ୍କୁର ମାଶିକେଶ୍ୱରୀ କେତ୍ର ଭବାନୀପାଟଶା କୁଗସାଇପାଟଶା ଜୟପାଟଶା ଥୁଆମୁଳ ରାମପୁର ଆଦି ଅଂଚଳରେ ଆସନ୍ତା ଦଶମୀ ତିଥିରେ ପାଳିତ ହେବ ନ୍ଆଖାଇ ପର୍ବ

ଏହି ସଂସ୍ରା ନିଷ୍ବତ୍ତି ପରେ ସରକାରେ ଯାହା କିଛି ପଦକ୍ଷେପ ନେବେ

ମୂତ ଡାକ୍ତରାଶୀଙ୍କ ଘର ବରଗଡ଼ ଜିଲ୍ଲାରେ ବୋଲି ଜଶାପଡ଼ିଛି

ଫଳରେ ଗାଡ଼ି ଫେରିଆସିଥିଲା

ଘଟଶାସ୍ସଳରୁ ପୁଲିସ୍ ଏକ ଇଞେକ୍ସନ୍ ସିରିଞ୍ ଜବତ କରିଛି

ମୃତକ ହେଲେ ପିତାମ୍ଘର ସାହୁଙ୍କ ଝିଅ ଝୁନୁ ଓ ରେଣୁ ବୋଲି ଜଶାପଡିଛି ଦୁଇଭଉଣୀ ନାଳକୁ ଗାଧୋଇ ଯାଇଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା

ମୂତ ଶିଶୁର ନାମ ଅମିତ କୁମାର ରେଡ୍ରୀ ଘର କବିସ୍ୟର୍ଯ୍ୟନଗର ଥାନା ଅନ୍ତର୍ଗତ ପଥରା ଗ୍ରାମରେ ବୋଲି ଜଣାପଡିଛି

ଏହି ସମୟରେ ବକ୍ରାଘାତ ହେବାରୁ ଉଭୟ ସେଠାରେ ପଡିଯାଇଥିଲେ

ଏହାର ପ୍ରଭାବରେ ରବିବାରଠାରୁ ରାଜ୍ୟର ବିଭିନ୍ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି

ଦକ୍ଷିଶ ଓଡିଶା ଉପକ୍କଳରେ ପ୍ରବଳର୍ ଅତିପ୍ରବଳ ବର୍ଷା ହେବା ନେଇ ପାଶିପାଗ ବିଭାଗ ପକ୍ଷରୁ ସ୍ଚନା ମିଳିଛି